ରପ୍ତାନୀ ହ୍ରାସ କରିବା ସହ ଘରୋଇ ବଜାରରେ ଏହାର ଦର କମ୍ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୈଦେଶିକ ବାଣିଜ୍ୟ ବିଭାଗର ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଗତକାଲି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ସର୍ବନିମ୍ବ ରପ୍ତାନୀ ଦରରୁ କମ୍ ମୂଲ୍ୟରେ ପିଆକ ରପ୍ତାନୀ କରାଯାଇ ପାରିବ ନାହିଁ ପିଆଜର ବେଆଇନ୍ ମହଜୁଦ୍କାରୀଙ୍କ ବିରୁଦ୍ଧରେ ଦୂତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଗତମାସରେ ଚେତବାନୀ ମଧ୍ୟ ଦେଇଥିଲେ ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର ଓ କର୍ଷ୍ଣାଟକରେ ହୋଇଥିବା ବନ୍ୟା ପ୍ରଭାବରେ ପିଆଜ ଯୋଗାଶରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ଇତିମଧ୍ୟରେ ପାକିସ୍ତାନରୁ ପିଆଜ ଆମଦାନୀକୁ ସରକାରୀ ସଂସ୍ଥା ଏମ୍ଏମ୍ଟିସି ପକ୍ଷରୁ ନିଷେଧ କରାଯାଇଛି ତେବେ ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶରୁ ପିଆଜ ଆମଦାନୀ କରିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଏମ୍ଏମ୍ଟିସି କହିଛି

ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେଶୋ ନାୟକ ଗତକାଲି ନୁଆଦିଲ୍ଲୀର ସଫଦର୍ଜଙ୍ଗ ହସ୍କିଟାଲ୍ରେ ୟନାନି ଚିକିିିି

ସେ କହିଛନ୍ତି ଦେଶର ବିଭିନ୍ନ ଭାଗରୁ ସଫଦର୍ଜଙ୍ଗ ହସ୍ୱିଟାଲ୍ ଆସ୍ରଥିବା ରୋଗୀମାନେ ୟୁନାନି ଓ ସିଦ୍ଧ ବ୍ୟବସ୍ଥା କାରିଆରେ ସାମଗ୍ରୀକ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ସେ କହିଛନ୍ତି ଆୟୁଷ ବ୍ୟବସ୍ଥା ମାଧ୍ୟମରେ ଲୋକମାନଙ୍କର ଚିକିତ୍ସା କରିବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ଆୟୁଷ୍କାନ୍ ଭାରତ ଅଧୀନରେ ବର୍ତ୍ତମାନ ଦେଶରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଓ ୱେଲ୍ନେସ୍ କେନ୍ଦ୍ରରୁ ଚିକିହା ସେବା ଯୋଗାଇ ଦିଆଯାଉଥିବା କେନ୍ଦ୍ରମନ୍ତ୍ରୀ ସ୍ ଚନା ଦେଇଛନ୍ତି

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଚାରୀ ରାଜ୍ୟ ବିମା ନିଗମର ଏକ ବୈଠକ ସମୟରେ ନୀତିଗତ ଭାବେ ଏ ସଂକ୍ରାନ୍ତୀୟ ମଞ୍ଜୁରୀ ପ୍ରଦାନ କରାଯାଇଛି ଆୟୁଷ୍ମାନ୍ ଭାରତ ଯୋଜନା ଅଧୀନରେ ଇଏସ୍ଆଇ ହିତାଧିକାରୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମଧ୍ୟ ଅନୁମୋଦନ କରାଯାଇଛି

ପୁରୀ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ସହରୀକରଣ ପାଇଁ ଜମି ଅଧିଗ୍ରହଣ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସେ କହିଛନ୍ତି ଜମି ଅଧିଗ୍ରହଣ କରିବା ଏବଂ ମୌଳିକ ଡାଞ୍ଚାର ବିକାଶ ଦିଗରେ ବେସରକାରୀ କ୍ଷେତ୍ରଗୁଡ଼ିକ ସକ୍ରିୟ ଭୂମିକା ନିଭାଇବେ ଗତକାଲି ନୂଆଦିଲ୍ଲୀରେ ଦିଲ୍ଲୀ ଉନ୍ନୟନ ପ୍ରାଧିକରଣ ଦ୍ୱାରା ଆୟୋଜିତ କମି ଅଧିଗ୍ରହଣ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପୁରୀ ଏହା କହିଛନ୍ତି ସେ କହିଛନ୍ତି ମାଲିକମାନେ କିମ୍ବା ମାଲିକମାନଙ୍କ ଗୋଷୀ ସମ୍ବହ ନିର୍ଦ୍ଧାରିତ ନିୟମ ଓ ନିର୍ଦ୍ଦେଶାବଳୀ ଅଧୀନରେ ଜମି ଅଧିଗ୍ରହଣ କରିପାରିବେ ନୂଆଦିଲ୍ଲୀରେ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡର ଏକ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପୁରୀ କହିଛନ୍ତି ଏନ୍ସିଆର୍ ରାଜ୍ୟ ସମ୍ବହ ନାଗରିକମାନଙ୍କ ଭବିଷ୍ୟତ ଉନ୍ଦୃତି ପାଇଁ ମିଳିମିଶି ଆଖିଦୂଶିଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି

ଏହି ପ୍ରକ୍ରିୟାରେ କାରିଥିବା କଥା ସେ ଉଲ୍ଲେଖ କରିଛନ୍ତି

ଏହି କେନ୍ଦ୍ରଗୁଡ଼ିକ ଖୋଲିବା ପାଇଁ ଏନ୍ଜିଓ ଶିକ୍ଷାନୁଷାନ ଓ ବିଜ୍ଞାନ କେନ୍ଦ୍ରଗୁଡ଼ିକ ପକ୍ଷରୁ ମିଳିଥିବା ଆବେଦନଗୁଡ଼ିକୁ ଅନୁମୋଦନ କରାଯାଇଛି

ପ୍ରଧାନ ଷ୍ଟିଲ୍ କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍କ ଓ ଇସ୍କାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ବିଭିନ୍ନ ଇସ୍କାତ ଶିଳ୍ପସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କ ସହିତ ଆଲୋଚନା କରିଛନ୍ତି ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଉପରେ ମୁଖ୍ୟତଃ ଆଲୋଚନା କରାଯାଇଛି ଶିଳ୍ପ ସଂସ୍ଥାଗୁଡ଼ିକୁ ସରକାର ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି କେନ୍ଦ୍ର ଇସ୍କାତ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶ୍ରତି ଦେଇଛନ୍ତି ଇସ୍କାତ ଭଳି ଏକ ଲାଭଜନକ କ୍ଷେତ୍ରର ଚାହିଦା ପୁରଣ କରିବା ସହ ଅଧିକ ମୂଲ୍ୟଯୁକ୍ତ ଭିତ୍ତିକ କାର୍ଯ୍ୟ କରିବା ଲାଗି ଶ୍ରୀ ପ୍ରଧାନ ଏହି ଅବସରରେ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି

ଏହି ନିଲାମି ଅର୍ଥକୁ ଗଙ୍ଗା ପୁନରୁଦ୍ଧାର ପାଇଁ ଖର୍ଚ୍ଚ କରାଯିବ

ଏଥି ମଧ୍ୟରେ ପଗଡ଼ି ସାଲ୍ ତୈଳ ଚିତ୍ର ଖଣ୍ଡା ଆଦି ରହିଛି ବିଭିନ୍ନ ସଂଗଠନ ଓ ମୁଖ୍ୟମନ୍ତ୍ରୀମାନେ ଦେଇଥିବା ଏହି ଉପହାରଗୁଡ଼ିକ ନ୍ୟାସନାଲ୍ ଇନ୍ଫରମାଟିକୁ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନ୍ଲାଇନ୍ ପୋର୍ଟାଲ୍ ଜରିଆରେ ଆଜିଠାରୁ ନିଲାମରେ ବିକ୍ରି ହେବ ବର୍ତ୍ତମାନ ଏହି ଉପହାରଗୁଡ଼ିକ ନ୍ତଆଦିଲ୍ଲୀର ରାଷ୍ଟ୍ରୀୟ ମଡର୍ଷ୍ଣଆର୍ଟ୍ ଗ୍ୟାଲେରିରେ ରଖାଯାଇଛି

ପ୍ରେଜ୍ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତରେ ପ୍ରଞ୍ଜିନିବେଶ ସ୍ରଯୋଗ ସଂକ୍ରାନ୍ତରେ କାଣିବା ପାଇଁ ଇଣ୍ଡିଆ ଇନ୍ଭେଷ୍ଟମେଣ୍ଟ ଗ୍ରୀଡ୍ ପୋର୍ଟାଲ୍କୁ ଦେଖିବା ସକାଶେ ସ୍ୱିଜରଲ୍ୟାଣ୍ଡର କମ୍ପାନୀଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ସ୍ୱିଜରଲ୍ୟାଣ୍ଡ ଓ ଭାରତ ବ୍ୟବସାୟ ଚାମ୍ଘର୍ ଦ୍ୱାରା ଆୟୋଜିତ ଭାରତ ସ୍ୱିଜରଲ୍ୟାଣ୍ଡ ବ୍ୟବସାୟ ଗୋଲ୍ଟେବୁଲ୍ ବୈଠକରେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ସ୍ୱିଜରଲ୍ୟାଣ୍ଡରେ ଅତ୍ୟାଧୁନିକ କାରିଗରି ବିଦ୍ୟା ରହିଛି ଏବଂ ଭାରତରେ ବିଶ୍ୱସ୍ତରୀୟ ମାନବ ସମ୍ଭଳ ରହିଛି ଏଣୁ ଉଭୟ ଦେଶ ପୁଞ୍ଜିନିବେଶ କାରିଗରୀ ବିଦ୍ୟା ବିଜ୍ଞାନ ଓ ଦକ୍ଷତାକୁ ମିଳିମିଶି ଉପଯୋଗ କଲେ ଆପୋଷ ସ୍ୱାର୍ଥ ସାଧନ ହୋଇପାରିବ ଶ୍ରୀ କୋବିନ୍ଦ କହିଛନ୍ତି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ମଉରେର୍କ ସହ ବର୍ଷରେ କଥାବାର୍ଭା ବେଳେ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସମ୍ପର୍କ ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରାଯାଇଛି ଯାହାଦ୍ୱାରା ଉଭୟ ଦେଶ ନିରନ୍ତରତା ଓ ଆପୋଷ ଅଭିବୃଦ୍ଧି ହାସଲ କରିପାରିବେ ବୋଲି ମତ ପ୍ରକାଶ ପାଇଛି ଭିପି ଜୁଡିସିଆଲ୍ ଦେଶର ବିଭିନ୍ନ ଅଦାଲତଗୁଡ଼ିକରେ ବହୁ ସଂଖ୍ୟକ ମାମଲା ପଡ଼ିରହିଥିବା ବିଷୟ ପ୍ରତି ଉଦ୍ବେଗ ପ୍ରକାଶ କରି ଉପରାଷ୍ଟପତି ଏମ୍ ଭେଙ୍କୟା ନାଇଡୂ କହିଛନ୍ତି ନ୍ୟାୟିକ ବ୍ୟବସ୍ଥାରେ ଦକ୍ଷତାରେ ଉନ୍ତି ଆଶିବାର ଆବଶ୍ୟକତା ରହିଛି ଭାରତର ମହାଲେଖାଗାର ବିନୋଦ ରାଏଙ୍କ ଦ୍ୱାରା ରଚିତ 'ରି ଥିଙ୍କିଙ୍ଗ୍ ଗୁଡ୍ ଗଭର୍ଷାନ୍ସ' ପୁସ୍ତକ ଉନ୍କୋଚନ କଲାବେଳେ ଶ୍ରୀ ନାଇଡୁ କହିଛନ୍ତି ସୁପ୍ରିମ୍କୋର୍ଟର ସମ୍ପ୍ରସାରଣ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ଖଣ୍ଡପୀଠ ଖୋଲିବାର ଆବଶ୍ୟକ ରହିଛି ଶ୍ରୀ ନାଇଡୁ କହିଛନ୍ତି ଦିଲ୍ଲୀରେ ସୁପ୍ରିମ୍କୋର୍ଟଙ୍କ ସାୟିଧାନିକ ଖଣ୍ଡପୀଠ ଡିଭିଜନ୍ ଖୋଲାଯିବା ସଙ୍ଗେ ସଙ୍ଗେ ଦିଲ୍ଲୀ ଚେନ୍ନାଇ କିୟା ହାଇଦ୍ରାବାଦ୍ କୋଲକାତା ମୁମ୍ବାଇରେ ଆଇନ୍ କମିଶନ୍ ଦ୍ୱାରା ସୁପାରିଶ ଅନୁଯାୟୀ ଅପିଲ୍ ଖଣ୍ଡପୀଠମାନ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି

ଇଣ୍ଟରପୋଲ୍ରୁ ମିଳିଥିବା ସ୍ଟଚନା ଅନ୍ୟାୟୀ କଳାଧନବୈଧ ଅଭିଯୋଗରେ ଏହି ରେଡ୍କର୍ଷର ନୋଟିସ୍ ଜାରି କରାଯାଇଛି କଳାଧନବୈଧ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧରେ ଇଷ୍ଟପୋଲ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ସୋନିଆ କଂଗ୍ରେସ ସଭାପତି ସୋନିଆ ଗାନ୍ଧି କଂଗ୍ରେସ ଶାସିତ ରାଜ୍ୟ ମୁଖ୍ୟଙ୍କ ସହ ଗତକାଲି ବୈଠକ ବେଳେ ଉତ୍ତମ ପ୍ରଶାସନ କ୍ଷେତ୍ରରେ ଆଦର୍ଶ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ପାର୍ଟି କ୍ଷମତାରେ ଥିବା ରାଜ୍ୟଗୁଡ଼ିକରେ ସମ୍ଭେଦନଶୀଳ ଓ ପ୍ରତିକ୍ରିୟାଶୀଳ ଉତ୍ତରଦାୟିତା ଓ ସ୍ୱଚ୍ଛ ପ୍ରଶାସନ ପ୍ରଦାନ ଦିଗରେ ଉଦାହରଣ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ପଞ୍ଜାବ ରାଜସ୍ଥାନ ମଧ୍ୟପ୍ରଦେଶ ଛତିଶଗଡ଼ ଓ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ କଂଗ୍ରେସ ଶାସିତ ରାଜ୍ୟଶାଖା ସଭାପତିମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ଡିୟୁଏସ୍ୟୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱୟଂ ସଂଘର ସ୍ୱୀକୃତିପ୍ରାପ୍ତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ସଭାପତି ପଦ ସମେତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦରେ ବିକୟୀ ହୋଇଛି

ଏବିଭିପି ପ୍ରାର୍ଥୀ ପ୍ରଦୀପ ତନୱାର୍ ଉପସଭାପତି ପଦ ଜିତିଥିବା ବେଳେ ସିବାଙ୍ଗୀ ଖରୱାଲ୍ ଯ୍ରଗୁ ସମ୍ପାଦକ ପଦରେ ବିଜୟୀ ହୋଇଛନ୍ତି ଏନ୍ଏସ୍ୟୁଆଇ ପ୍ରାର୍ଥୀ ଆଶିଶ ଲାମ୍ବା ସମ୍ପାଦକ ପଦରେ ବିଜୟୀ ହୋଇଛନ୍ତି ବ୍ୟାଡ୍ମିଣ୍ଟନ୍ ଭିଏତ୍ନାମ ଓପନ୍ ବିଡବ୍ୟୁଏଫ୍ ସୁପର ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ବିଭାଗ ସିଙ୍ଗଲସ୍ ସେମିଫାଇନାଲ୍କୁ ସୌରଭ ବର୍ମା ଉନ୍ନିତ ହୋଇଛନ୍ତି